ରୋଡ୍ ଶୋ' କରୁଥିବା ବେଳେ ସେଥିରେ ସ୍କୁଲ ପିଲାଙ୍କୁ ସାମିଲ କରାଯାଇପାରିବ ନାହିଁ

ଏହି ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାହିତ ହେବ ଏବଂ କୌଶସି ଅଘଟଶ ନ ଘଟିବ ସେଥିପାଇଁ ଅପରାଧି ଓ ନିଶାଖୋରମାନଙ୍କ ଉପରେ କଡ଼ା ନକର ରଖାଯାଇଛି

ଏହି ପ୍ରକୋଷର ଦାୟିତ୍ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଛି

ଏହି ପ୍ରକୋଷରେ ଆଇନ୍ ବିଶାରଦମାନେ ସଭ୍ୟ ଅଛନ୍ତି

ମୁଖ୍ୟମନ୍ତୀ ତା ଉପରେ ଯାହା ନିଷ୍ବତ୍ତି ନେବେ

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ନୀତି ଓ ଚିନ୍ତାଧାରାରେ ଅନୁପ୍ରାଶିତ ହୋଇ ନାଟଗୁରୁମାନେ ବିଜେପିରେ ଯୋଗ ଦେଇଥିବା ଜିଲ୍ଲା ବିଜେପି ସଭାପତି ଗୋବିଦ ଜେନ କହିଛନ୍ତି

ପ୍ରତି ବର୍ଷ ମାର୍ଚ ଦିତୀୟ ଗୁର୍ଚୁବାରକୁ 'ବିଶ୍ୱ କିଡ୍ନି ଦିବସ' ର୍ପେ ପାଳନ କରାଯାଏ